ସେହିଭଳି ରାକ୍ୟ ଖଶି ନିଗମର ଉପାଦନ ପରିମାଣ ମଧ୍ଧ ବୃଦ୍ଧି କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି

ଏହି ସିରିଜ୍ରେ ଆଜିକାର ଏକ ମ୍ୟାଚ୍ରେ ଆମେରିକା ଓ ମେକ୍କିକୋ ମଧ୍ଧରେ ମୁକାବିଲା ହେବାକୁ ଥିବା ବେଳେ ଅନ୍ୟ ଏକ ମ୍ୟାଚ୍ରେ ଜାପାନ୍ ଦକ୍ଷିଣ ଆଫ୍ରିକାକୁ ଭେଟିବ